ଇଲେକସନ୍ ତାମିଲନାଡୁ କେରଳ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଓ ଆସାମ ଏବଂ ପଶ୍ଚିମବଙ୍ଗର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ସକାଶେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ତାମିଲନାଡୁ କେରଳ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯାଉଛି

ଏହାଛଡ଼ା ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଆସନ ଉପନିର୍ବାଚନ ଓ କେରଳର ମାଲାପୁରମ୍ ଲୋକସଭା ଆସନ ଉପନିର୍ବାଚନ ପାଇଁ ମଧ୍ୟ ଆସନ୍ତାକାଲି ମତଦାନ ହେବ ପଶ୍ଚିମବଙ୍ଗରେ ପରବର୍ତ୍ତୀ ପର୍ଯ୍ୟାୟର ନିର୍ବାଚନ ଗୁଡ଼ିକ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି ବିଶେଷ କରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଆରମ୍ଭ ହୋଇଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଶାସକ ତୃଣମୂଳ କଂଗ୍ରେସ ବହୁ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲଗାଇଛି ଏମ୍ପି ଜୟା ବଚ୍ଚନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚଳାଇଛନ୍ତି

ଅନ୍ୟ ପକ୍ଷରେ ଜୟା ବଚ୍ଚନ ଟିଏମ୍ସି ପ୍ରାର୍ଥୀ ତଥା ଉପସ୍ଥିତ ସରକାରରେ ମନ୍ତ୍ରୀ ଅରୁପ୍ ବିଶ୍ୱାସଙ୍କ ସପକ୍ଷରେ ଟୋଲିଗଞ୍ଜ ଠାରେ ରୋଡ୍ଶୋ କରିଛନ୍ତି ବିଜେପି ସଭାପତି ଜେପି ନଡ୍ରା ସେହି ନିର୍ବାଚନ ମଣ୍ଡଳୀରେ ରୋଡ୍ଶୋ କରିଛନ୍ତି ସେ କେନ୍ଦ୍ରମନ୍ତ୍ରୀ ତଥା ପ୍ରଚ୍ଚଦପଟ୍ଟ ଗାୟକ ବାବୁଲ ସୁପ୍ରିୟୋଙ୍କ ପାଇଁ ରୋଡ୍ଶୋ କରିଛନ୍ତି ଅନ୍ୟ ପକ୍ଷରେ ସଂଯୁକ୍ତ ମୋର୍ଚ୍ଚାର ନେତାମାନେ ଅଭିନେତା ଦେବଦୁତ ଘୋଷଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ମାଣିକ ସରକାର ବିମାନ ବସୁ ଓ ସୂର୍ଯ୍ୟକାନ୍ତ ମିଶ୍ରଙ୍କ ଭଳି ବରିଷ୍ଣ ସିପିଆଇଏମ୍ ନେତାମାନେ ଅଲିପୁରଦୁଆର କୁଚ୍ବିହାର ଓ ଦାର୍ଜିଲିଙ୍ଗ୍ରେ ଆଜି ନିର୍ବାଚନ ପ୍ରଚାର କରିଛନ୍ତି ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ

ଅବାଧ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ନିରାପତ୍ତା ବାହିନୀ ଯବାନମାନେ ଭୋଟରମାନଙ୍କ ମନରେ ଅସ୍ଥା ସୃଷ୍ଟି କରିବା ଓ ସେମାନଙ୍କ ମନରୁ ଭୟ ଦୂର କରିବା ପାଇଁ ଫ୍ଲାଗ୍ମାର୍ଚ୍ଚ କରୁଛନ୍ତି

ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ଡ୍ରୋନ୍ ଜରିଆରେ ପହରା ଦିଆଯିବ ଆସନ୍ତାକାଲି ତିନି ଜଣ ମନ୍ତ୍ରୀ ଓ ଦୁଇ ଜଣ ଚଳଚ୍ଚିତ୍ର ତାରକାଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରିତ ହେବ ସେମାନଙ୍କ ମଧ୍ୟରେ ଗିୟାସୁଦ୍ଦିନ୍ ମୋଲ୍ଲା ଡକୁର ନିର୍ମଳ ମାଂଝି ଓ ଅସୀମା ପାତ୍ର ଅଛନ୍ତି ଚଳଚ୍ଚିତ୍ର ତାରକାମାନଙ୍କ ମଧ୍ୟରେ ବିଜେପି ପ୍ରାର୍ଥୀ ତନୁଶ୍ରୀ ଚକ୍ରବର୍ତ୍ତୀ ଓ ପପିଆ ଦେ ଅଧିକାରୀ ଅଛନ୍ତି ପୂର୍ବତନ ରାଜ୍ୟସଭା ସଦସ୍ୟ ସୋପନ ଦାଶଗୁପ୍ତା ତାରକେଶ୍ୱରରୁ ବିଜେପିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ପଣ୍ଟିମବଙ୍ଗ ବିଧାନସଭା ବାଚସ୍କତି ବିମାନ ବାନାର୍ଜୀ ବରୁଇପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ରାଜ୍ୟରେ ଜାତୀୟ ସ୍ତରର ନେତାମାନେ ତନାଘନା ନିର୍ବାଚନ ପ୍ରଚାର କରିଥିଲେ

ଯେଉଁ ଭୋଟରମାନେ ମାସ୍କ୍ ପିନ୍ଧିନଥିବେ ସେମାନଙ୍କୁ ମାସ୍କ୍ ଯୋଗାଇ ଦିଆଯିବ

ଗତ ଜାନୁଆରୀ ମାସରେ ସର୍ବାଧିକ ପୁଞ୍ଜିନିବେଶକାରୀ ରାଷ୍ଟ୍ର ତାଲିକାରେ ଜାପାନ୍ ଶୀର୍ଷ ସ୍ଥାନରେ ରହିଥିବା ବେଳେ ତାହାପରକୁ ସିଙ୍ଗାପୁର ଓ ଆମେରିକା ରହିଛନ୍ତି

କମ୍ପ୍ୟୁଟର ସପୁଓୟାର୍ ଓ ହାଡ୍ଓୟାର୍ କ୍ଷେତ୍ରରେ ସର୍ବାଧିକ ପୁଞ୍ଜିନିବେଶ ହୋଇଛି

ସେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆସନ୍ତାକାଲି କଥାବାର୍ତ୍ତା କରିବେ ଉଭୟ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ

ଏହାଛଡ଼ା ବହୁ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଦୁଇ ନେତା ମତର ଆଦାନପ୍ରଦାନ କରିବେ

ସ୍କେଶାଲ୍ କୋବିଡ୍ କ୍ୟାମ୍ପେନ୍ କୋବିଡ୍ ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇବାରୁ ଏଥିପାଇଁ କ'ଣ ସବୁ ସତର୍କତା ଅବଲମ୍ଘନ କରାଯିବ ସେ ସଂକ୍ୱାନ୍ତରେ ଆସନ୍ତାକାଲିଠାରୁ ଏକ ସ୍ପତନ୍ତ୍ର କୋବିଡ୍ ନାଇଣ୍ଟିନ୍ ଅଭିଯାନ ଆରମ୍ଭ ହେବ ଏଥିରେ ଶତ ପ୍ରତିଶତ ମାସ୍କ୍ ବ୍ୟବହାର କରିବା ବ୍ୟକ୍ତିଗତ ପରିସ୍କାର ପରିଚ୍ଚନ୍ନତା ବଜାୟ ରଖିବା ସର୍ବସାଧାରଣ ସ୍ଥାନ କର୍ମସ୍ଥଳୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଉପଯୁକ୍ତ ପରିମଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପ୍ରଭୃତି ଉପରେ ଗୁରୁତ୍ୱାରୋପ କରାଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଶ୍ରୀ ମୋଦୀ ଲୋକମାନଙ୍କୁ ସଚେତନ କରାଇବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ମଷ୍ଟ ଆନାଉନୁମେଣ୍ଟ ଆକାଶବାଣୀର ସମ୍ଘାଦସେବା ବିଭାଗ ଏହାର ଦ୍ୱିଭାଷିକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଜି କୋବିଡ୍ ନାଇଷ୍ଟିନ୍ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାର ପ୍ରଚାର କରିବ ଚଣ୍ଡିଗଡ୍ ଗଭର୍ଣ୍ଣମେଣ୍ଟ ମେଡିକାଲ୍ କଲେଜ ପ୍ରିନ୍ନପାଲ୍ ପ୍ରଫେସର କସବିନ୍ଦର କୌର୍ ଆଲୋଚନାରେ ଅଂଶଗ୍ରହଣ କରିବେ